ସହାୟତା ଦାବି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାଶ ନୃଆଦିଲ୍ଲୀସ୍ଷିତ ଶାସ୍ତୀ ଭବନଠାରେ କେନ୍ଦ୍ର ମାନବସମ୍ମଳ ମନ୍ତୀ ରମେଶ ପୋଖରିଆଲ୍ଙ୍ଙ ସହ ମାଧ୍ଧମିକ ଶିକ୍ଷା ସମ୍ୟନ୍ଧରେ ବ୍ୟାପକ ଆଲୋଚନା କରିଛନ୍ତି

ଆଇରନ୍ ମ୍ୟାନ୍ ଆକାଶବାଶୀ କଟକ କେନ୍ଦ୍ରରେ କାର୍ଯ୍ୟରତ ସୌଭାଗ୍ୟ କୁମାର ରଥ ଆଇରନ୍ ମ୍ୟାନ୍ ଟାଇଟଲ୍ ହାସଲ କରିଛନ୍ତି ଜର୍ମାନର ହାମ୍ବର୍ଗଠାରେ ଅନୁଷିତ ଆଇରନ୍ ମ୍ୟାନ୍ ପ୍ରତିଯୋଗିତାର ସବୁ ରାଉଣ୍ଡ୍କୁ ସଫଳତାର ସହ ଶେଷ କରି ସୌଭାଗ୍ୟ ଏହି କୃତିତ୍ ଅର୍ଜନ କରିଛନ୍ତି ପୂର୍ବରୁ ସିଛାର୍ଥ ରାଉତରାୟ ଆଇରନ୍ ମ୍ୟାନ୍ ଟାଇଟଲ୍ ହାସଲ କରିଥିଲେ

ଫ୍ଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଫାଓ ଆନୁକଲ୍ୟରେ ଚାଲିଥିବା ଫାଓ ଫୁଟ୍ବଲ୍ ଲିଗ୍ରେ ପୂର୍ବତନ ଚମ୍ମିୟାନ୍ ଓଡ଼ିଶା ପୁଲିସ୍ ଦଳ ବିଜୟୀ ହୋଇଛି